ଏଥିରେ ବିଭିନ୍ନ ଦେଶର ସରକାର ଉଦ୍ୟୋଗପତି ଶିକ୍ଷାବିତ୍ ଜଳବାୟୁ ବିଜ୍ଞାନୀ ଯୁବା ଓ ସମାଜସେବୀ ଅଂଶଗ୍ରହଣ କରିବେ ଚଳିତବର୍ଷର ଶୀର୍ଷକ 'ଆମର ସାଧାରଣ ଭବିଷ୍ୟତର ପୁନଃ ସଂଜ୍ଞା ନିର୍ଦ୍ଧାରଣ ସମସ୍ତଙ୍କ ପାଇଁ ସୁରକ୍ଷିତ ପରିବେଶ' ରହିଛି ଶିଖର ବୈଠକ ସମୟରେ ଶକ୍ତି ଓ ଶିଳ୍ପ ପରିବର୍ତ୍ତନ ଉପଯୋଜନ ପୁନରୁହ୍ରାନପ୍ରକୃତି ଭିଭିକ ସମାଧାନ ଜଳବାୟୁ ପାଣ୍ଠି ନ୍ତ ସଂଗ୍ରହବର୍ଜ୍ୟବସ୍ତୁର ପୁର୍ନବ୍ୟବହାର ସ୍ୱଚ୍ଛ ସାଗର ଓ ବାୟୁ ପ୍ରଦୂଷଣ ଉପରେ ବିଶେଷ ଆଲୋଚନାମାନ ହେବ ପରିବେଶ ମନ୍ତ୍ରଣାଳୟ କହିଛି ଶିଖର ବୈଠକରେ ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ନୂଆ ଓ ପୁନର୍ବ୍ୟବହାରକ୍ଷମ ଶକ୍ତି ମନ୍ତ୍ରଣାଳୟ ଏବଂ ଭୂବିଜ୍ଞାନ ମନ୍ତ୍ରଣାଳୟ ମୁଖ୍ୟଭାଗିଦାର ରହିବେ ଗୟାନା ରାଷ୍ଟ୍ରପତି ଡକ୍ଟର ମହମ୍ମଦ ଇର୍ଫାନ ଅଲ୍ଲୀ ପପୁଆ ନିଉଗିନି ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ ମାଳଦୀପ ପିପୁଲ୍ସ ମଜଲିସ୍ ସିକର ମହମ୍ମଦ ନସିଦ୍ ଜାତିସଂଘ ଡେପ୍ରଟି ସେକେଟାରୀ ଜେନେରାଲ୍ ଅମୀନା ଜେ ମହମ୍ମଦ ଏବଂ ଜଙ୍ଗଲ ଓ ଜଳବାୟୁ ପରବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାବଡେକର ଏହି ଅବସରରେ ଉପସ୍ଥିତ ରହିବେ

ଗତ ରବିବାର ଦିନ ସେଠାରେ ବରଫ ଅତଡ଼ା ଖସି ଅଚାନକ ବନ୍ୟା ଆସିବାରୁ ଅଞ୍ଚଳର ବ୍ୟାପକ କ୍ଷୟକ୍ଷତି ଘଟିଛି ଗତକାଲି ରାଜ୍ୟସଭା ଓ ଲୋକସଭାରେ ବିବୃତ୍ତି ଦେଇ ଶ୍ରୀ ଶାହା କହିଛନ୍ତି ବନ୍ୟା ଯୋଗୁଁ ତଳିଆ ଅଞ୍ଚଳଗୁଡ଼ିକ ପ୍ରତି କୌଣସି ବିପଦ ନାହିଁ ବୋଲି ରାଜ୍ୟ ସରକାର ଜଣାଇଛନ୍ତି ସେ କହିଛନ୍ତି ସେହି ଅଞ୍ଚଳରେ ଜଳସ୍ତର କମିବାରେ ଲାଗିଛି

ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ସେହିସବୁ ବିଚ୍ଛିନ୍ନାଞ୍ଚଳକୁ ଖାଦ୍ୟ ଓ ଚିକିତ୍ସା ସହାୟତା ହେଲିପକ୍ର ଯୋଗେ ପଠାଯାଉଛି ସେ କହିଛନ୍ତି କେନ୍ଦ୍ର ସରକାର ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି ଓ ପ୍ରଧାନମନ୍ତ୍ରୀ ପରିସ୍ଥିତି ସଂକ୍ରାନ୍ତ ସମସ୍ତ ତଥ୍ୟ ସଂଗ୍ରହ କର୍ଚ୍ଚନ୍ତି

ରାଜ୍ୟସଭାର ସମସ୍ତ ସଦସ୍ୟ ଗତକାଲି ସେମାନଙ୍କର ଆସନରୁ ଉଠି ଉତ୍ତରାଖଣ୍ଡରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ ସ୍ୱରୂପ ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ

ମନ୍ତ୍ରଣାଳୟ କହିଛି ପଞ୍ଜାବ ହରିଆନା ଉତ୍ତରପ୍ରଦେଶ ତେଲଙ୍ଗାନା ଉତ୍ତରାଖଣ୍ଟ ତାମିଲନାଡୁ ଚଣ୍ଡୀଗଡ଼ ଜାମ୍ଗୁ ଓ କାଶ୍ମୀର କେରଳ ଗୁଜରାତ ଆନ୍ଧ୍ରପ୍ରଦେଶ ଛତିଶଗଡ଼ ଓଡ଼ିଶା ମଧ୍ୟପ୍ରଦେଶ ମହାରାଷ୍ଟ୍ର ବିହାର ଝାଡ଼ଖଣ୍ଡ ଆସାମ କର୍ଣ୍ଣାଟକ ପଶ୍ଚିମବଙ୍ଗ ଓ ତ୍ରିପୁରା ଆଦି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଧାନ ସଂଗ୍ରହ କରାଯାଉଛି

ସେମାନଙ୍କ ମଧ୍ୟରୁ ଅନେକ ପୁନର୍ବାର ନିଜନିଜର କର୍ମସ୍ଥଳୀକୁ ଫେରିଥିବାର ମନ୍ତ୍ରୀ ଜଣାଇଛନ୍ତି

ସେହି ଅଞ୍ଚଳ ଦେଇ ଅନୁପ୍ରବେଶ ହେବାର ସମ୍ଭାବନା ଅଛି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ରୀ ରାୟ କହିଛନ୍ତି ସେହି ଅଞ୍ଚଳରେ ନଦୀ ମାନ ଥିବାରୁ ସେଠାରେ ତାରବାଡ଼ ଦେବା ସମ୍ଭବ ନୁହେଁ

ପଶ୍ଚିମବଙ୍ଗ ରାଜ୍ୟ ପୁଲିସ୍ ଯେଭଳି ଭାବେ କାର୍ଯ୍ୟ କରିବା ଉଚିତ ସେଭଳି କରୁନଥିବାର ମନ୍ତ୍ରୀ କହିଛନ୍ତି

ଏହି ଅର୍ଥ ବାଂଲାଦେଶର ଗ୍ରାମାଞ୍ଚଳର ଜଳ ବିଶୁଦ୍ଧକରଣ ସ୍ୱାସ୍ଥ୍ୟରକ୍ଷା ପ୍ରକଳ୍ପ ବାବଦରେ ଖର୍ଚ୍ଚ କରାଯିବ ଏଥିପାଇଁ ବାଂଲାଦେଶ ସରକାର ଓ ବିଶ୍ୱବ୍ୟାଙ୍କ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି

ବିଶ୍ୱବ୍ୟାଙ୍କରୁ ମିଳିଥିବା ଋଣକୁ ଉଭୟ ସର୍ବସାଧାରଣ ଓ ଉଦ୍ୟୋଗ କ୍ଷେତ୍ରକୁ ଛୋଟଛୋଟ ଋଣ ଦେବା ପାଇଁ ବାଂଲାଦେଶ ସରକାର ବ୍ୟବସ୍ଥା କରିଛନ୍ତି

ଏହିସବୁ ସୁବିଧା ଜନଗହଳିପୂର୍ଣ୍ଣ ଓ ସର୍ବସାଧାରଣ ସ୍ଥାନରେ କରାଯିବ ତାହାମଧ୍ୟରେ ହାଟ ବଜାର ଓ ବସ୍ଷ୍ଟାଣ୍ଡ୍ ଆଦି ଆସୁଛି

ବିଶ୍ୱବ୍ୟାଙ୍କରୁ ଜାରି ଏକ ପ୍ରେସ୍ ଇସ୍ତାହାରରେ ଏହା କୁହାଯାଇଛି ବାଂଲାଦେଶ ପାଇଁ କଷ୍ଟ୍ରି ଡାଇରେକ୍ଟର ମର୍ସି ଟେମ୍ବନ୍ କହିଛନ୍ତି ଏହି ପ୍ରକଳ୍ପ ଲୋକମାନଙ୍କୁ ଅନେକ ରୋଗରୁ ସୁରକ୍ଷା ଦେବ ଓ କୋବିଡ ନାଇଷ୍ଟିନ୍ ସଂକ୍ରମଣକୁ ବ୍ୟାପିବାକୁ ଦେବନାହିଁ